ରାକ୍ୟରେ କରୋନା ଟିକାକରଶରେ ପ୍ରଥମ ଡୋକ୍ ଗ୍ରହଶର ଆଜି ଶେଷ ଦିବସ

କରୋନା ଓଡ଼ିଶା ରାକ୍ୟରେ କ୍ରମାଗତଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି

ବରଗଡ଼ କିଲ୍ଲାରେ ଖରିଫ ଧାନ କିଶାରେ ଅଚଳାବସ୍କା ସୃଷ୍କ ହୋଇଛି

ଯେଉଁଠାରେ ଓ ଯେକୌଣସି ସ୍ଥାନରେ ଥିଲେ ମଧ୍ଧ ଅତି ସହକ ଓ ସ୍ବଲଭରେ ସାଧାରଣ ଲୋକଟି ରେଡିଓ ଶ୍ବଶିପାରୁଛି

ଅଭିନବ ଶୈଳୀରେ ଉପସ୍ଥାପନା ଓ ସଙ୍ଗୀତ ମାଧ୍ଘମରେ ଶ୍ରୋତାଙ୍କୁ ଆମୋଦିତ କରୁଥିବା ଉପସ୍ଥାପକମାନଙ୍କୁ ମଧ୍ଧ ସେ ଅଭିନନ୍ଦନ ଜଣାଇଛନ୍ତି

ଯେଉଁଥିରେ ସେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କର ଉଚ୍ଚ ପ୍ରଶଂସା କରିଥିଲେ ବିଶ୍ୱ ରେଡିଓ ଦିବସ ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଅଭିନନ୍ଦନ ଜଶାଇବା ସହ ସୂଚନା ଓ ମନୋରଞ୍ଞନ କ୍ଷେତ୍ରରେ ଏହା ଏକ ଲୋକପ୍ରିୟ ଗଣମାଧ୍ଧମ ବୋଲି କହିଛନ୍ତି